ଖଣ୍ତପଡା ବିଧାୟକ ସୌମ୍ୟରଞ୍ଞନ ପଟ୍ଟନାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି

ଏଥର ସ୍ୱାଧୀନତା ଦିବସ ସମାରୋହରେ ପରେଡ କିମ୍ବା ମାର୍ଚ୍ଚପାଷ୍ ହେବ ନାହିଁ ପରେଡ ସ୍ଥୁଳକୁ ସାଧାରଣ ଜନତାଙ୍କ ଆସିବା ନେଇ କଟକଣା ଜାରି କରାଯାଇଛି

ଆୟ ବର୍ହିଭ୍ତ ସମ୍ମଉି ଠୁଳ ଅଭିଯୋଗରେ ଭିକିଲାନ୍ୱ ତାଙ୍କୁ ଗିରଫ କରିଛି

ଚଳିତବର୍ଷ ମନ୍ଦିରଗୁଡ଼ିକରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ଥିବାରୁ ମନ୍ଦିରର ନୀତି ନିୟମ ଅନୁସାରେ ଏହି ଉହବ ପାଳନ କରାଯାଉଛି

ଦୁଇକଶ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଲୁଗା ଘୋଡ଼ାଇ ହୋଇ ଜନ୍ମଚକଡ଼ାଠାରେ ଶ୍ରୀକୃଷ୍ଷଙ୍କୁ ଜନ୍କ କରାଇବେ